ଆନ୍ତର୍ଜାତିକ ସହଯୋଗ ଦିଗରେ ତାଙ୍କର ଅବଦାନ ଲାଗି ଶ୍ରୀ ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି

ପିଏମ୍ ସାଉଥ୍ କୋରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କେବଳ କଥାକହିବା ଅପେକ୍ଷା ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ସମୟ ଆସିଛି ଏବଂ ବିଶ୍ୱ ସମୁଦାୟ ଏ କ୍ଷେତ୍ରରେ ଏକଳୁଟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ଦକ୍ଷିଣକୋରିଆ ରାଷ୍ଟ୍ରପତି ମୁନ୍ ଜାଏଙ୍କ ସହ ସିଓଲଠାରେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମୋଦି କହିଛନ୍ତି ଭାରତ ଓ ଦକ୍ଷିଣକୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବା ସହ ଆତଙ୍କବାଦ ବିରୋଧରେ ଆନ୍ତର୍ଜାତିକ ସମନ୍ୱୟ ରକ୍ଷା ପାଇଁ ଅଙ୍ଗିକାରବଦ୍ଧ ପୁଲୁୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତକୁ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୁଇପକ୍ଷ ପ୍ରତିରକ୍ଷା ଜ୍ଞାନକୌଶଳର ବିକାଶ ପୂର୍ବକ ମିଳିତଭାବେ ଅସ୍ପଶସ୍ତ ଉତ୍ପାଦନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ଏକମତ ହୋଇଛନ୍ତି

ଏଥିରେ ଉଭୟପକ୍ଷଙ୍କ ଭିତ୍ତିଭୂମି ନିର୍ମାଣ ବନ୍ଦର ବିକାଶ ଖାଦ୍ୟ ପ୍ରକ୍ରିୟାକରଣ ଓ ଷ୍ଟାଟ୍ଅପ୍ ଆଦି ଅନ୍ତର୍ଭୁକ୍ତ

ଏଥିରେ ଷ୍ଟାଟ୍ଅପ୍ ନିର୍ମାଣରେ ସହଯୋଗ ସୀମାପାର ଓ ଆନ୍ତର୍ଜାତିକ ଅପରାଧର ମିଳିତ ମୁକାବିଲା ପ୍ରସାରଭାରତୀ ଓ କୋରିଆ ସରକାରୀ ପ୍ରସାରଣ ସଂସ୍ଥା କେବିଏସ୍ ମଧ୍ୟରେ ବୁଝାମଣା ଅନ୍ୟତମ ନ୍ତଆ ରାଜିନାମା ଫଳରେ ଦୂରଦର୍ଶନ ଚ୍ୟାନେଲ ଦକ୍ଷିଣ କୋରିଆରେ ଏବଂ କେବିଏସ୍ ୱାର୍ଲ୍ଚ ଚ୍ୟାନେଲ ଭାରତରେ ସେମାନଙ୍କର କାର୍ଯ୍ୟକ୍ରମ ପ୍ରସାରଣ କରିବେ

ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ସାମାଜିକ ଓ ଆର୍ଥିକ ତାରତମ୍ୟକୁ ହ୍ରାସ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ନୀତି ପ୍ରଶୟନ ଦେଶର ବିକାଶ ଓ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ହାସଲ ଦିଗରେ ଶ୍ରୀ ମୋଦିଙ୍କର ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ଏହି ପୁରସ୍କାର ଦିଆଯାଇଛି

ଏହି ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଭାରତର ବିକାଶ କେବଳ ଭାରତ ପାଇଁ ନୁହେଁ ବରଂ ସମ୍ପର୍ଷ ବିଶ୍ୱ ପାଇଁ ଏକ ଉତ୍ତମ ବାତାବରଣ ସୃଷ୍ଟି କରିପାରିବ ଏହାଛଡ଼ା ମୌଳବାଦ ଓ ସନ୍ତାସବାଦ ଏବେ ବିଶ୍ୱ ସୁରକ୍ଷା ଓ ଶାନ୍ତି ପ୍ରତି ବିରାଟ ଆହ୍ୱାନ ହୋଇଥିବା ଦୃଷ୍ଟିରୁ ଏହାର ମ୍ରକାବିଲା ଦିଗରେ ସବ୍ ଦେଶ ଏକାଠି ହୋଇ କାମ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି

ଏଫ୍ଏଟିଏଫ୍ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଜେସ୍ ଇ ମହମ୍ମଦ ଓ ଲସ୍କର ଏ ତଏବା ଭଳି ଉଗ୍ରବାଦୀ ସଂଗଠନଗୁଡ଼ିକୁ ପାର୍ଷି ଯୋଗାଣକୁ ନେଇ ପାକିସ୍ତାନ ଏପର୍ଯ୍ୟନ୍ତ ନିଜର ସଠିକ୍ ଆଭିମୁଖ୍ୟ ପ୍ରକାଶ କରିବାରେ ଅସମର୍ଥ ରହିଛି ପାକିସ୍ତାନ ଏହାର ଅପରାଗତା ଦୂର କରିବା ଦିଗରେ ଆନ୍ତରିକତାର ସହ କାର୍ଯ୍ୟ କରିବା ଉଚିତ୍ ବୋଲି ଏହି ପ୍ୟାରିସ୍ ଭିତ୍ତିକ ସଂସ୍ଥା ଏଫ୍ଏଟିଏଫ୍ କହିଛି କେକେ ଗନ୍ଫାଇଟ୍ ଜାନ୍ଷୁ କାଶ୍ମୀରର ବାରମୁଲା ଜିଲ୍ଲା ଅର୍ନ୍ତଗତ ସୋପରର ୱାରପୋରା ଅଞ୍ଚଳରେ ନିରାପତ୍ତା ବାହିନୀର ଆତଙ୍କବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ଜଣେ ଅଜଣା ଆତଙ୍କବାଦୀ ନିହତ ହୋଇଛି ତେବେ ତା ମୃତଦେହ ଉଦ୍ଧାର ହୋଇପାରିନାହିଁ ଏକ ଘରେ ଲୁଚିଥିବାବେଳେ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଇତିମଧ୍ୟରେ ସେହି ଅଞ୍ଚଳରେ ଇଷ୍ଟରନେଟ୍ ସେବାକୁ ସ୍ଥଗିତ ରଖାଯାଇଛି

ଏହି ନୋଟିସ୍ରେ ଏହିସବୁ ରାଜ୍ୟର ମୁଖ୍ୟସଚିବ ପୁଲିସ ମହାନିର୍ଦ୍ଦେଶକ ଏବଂ ଦିଲ୍ଲୀ ପୁଲିସର ମୁଖ୍ୟଙ୍କୁ କାଶ୍ମୀରୀ ଜନତା ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ସୁରକ୍ଷା ପାଇଁ ବିହିତ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ସେମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଥିରେ କୁହାଯାଇଛି ପୁଲୁୱାମା ଘଟଣା ପରେ ଦେଶର ଅନ୍ୟାନ୍ୟ ଭାଗରେ ରହୁଥିବା କାଶ୍ମୀର ଲୋକଙ୍କ ପ୍ରତି ହେଉଥିବା ଆକ୍ରମଣ ପରିପ୍ରେକ୍ଷୀରେ ଏହାକୁ ରୋକିବାକୁ ସର୍ବୋଚ୍ଚ ଅଦାଲତରେ ଏକ ଜନସ୍ୱାର୍ଥ ମାମଲା କାରି କରାଯାଇଥିଲା ପ୍ରଧାନ ବିଚାରପତି କଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ମାମଲାର ଶୁଣାଶି କରି ଏହି ନିର୍ଦ୍ଦେଶ ଦେଇଛନ୍ତି

ଏହି ଘଟଣାରେ ବହୁ ଲୋକ ଅସ୍କୁସ୍ଥ ହୋଇ ଗୋଲାଘାଟ ଏବଂ କୋର୍ହାଟ୍ଠାରେ ଚିକିିିିତ ହେଉଛନ୍ତି ଗୋଲାଘାଟର ପୁଲିସ୍ ଅଧିକ୍ଷକ ପୁଷ୍ପରାଜ ସିଂହ କହିଛନ୍ତି ଗତ ସନ୍ଧ୍ୟାରେ ହାଲିମାରା ଅଞ୍ଚଳରେ ଏହି ଘଟଣା ଘଟିଛି ହାଲିମାରା ଦେଶୀ ମଦମୁକ୍ତ ଅଞ୍ଚଳ ହୋଇଥିଲେ ମଧ୍ୟ ବାହାରୁ ବେଆଇନ୍ ଭାବେ ମଦ ଆସିଥିବା ସନ୍ଦେହ କରାଯାଉଛି ପୁଲିସ୍ ଏବଂ ଅବକାରୀ ବିଭାଗ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଉଛି ବେଆଇନ୍ ମଦ ବିକ୍ରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ୍ କରାଯାଇଛି ବୋଲି ଶ୍ରୀ ସିଂହ କହିଛନ୍ତି

ଏହି ସନ୍ତାସବାଦୀମାନେ ଜେଲରେ ଥିବା ଅନ୍ୟ କଏଦୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଚିନ୍ତାଧାରାରେ ଅନୁପ୍ରାଣିତ କରିବା ଦିଗରେ କାର୍ଯ୍ୟ କରୁଥିବା ଅଭିଯୋଗରେ ଜାନ୍ମୁ କାଶ୍ମୀର ସରକାର ଏହି ଆବେଦନ କରିଛନ୍ତି ବିଚାରପତି ଏଲ୍ଏନ୍ ରାଓ ଓ ବିଚାରପତି ଏମ୍ଆର୍ ଶାହାଙ୍କୁ ନେଇ ଗଠିତ ବେଞ୍ ଏହି ମାମଲାରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମତାମତ ଲୋଡ଼ିଛନ୍ତି ଜାନ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ ଆଇନ୍କୀବୀ ସୋହେବ ଆଲାମ୍ ସର୍ବୋଚ୍ଚ ଅଦାଲତରେ ଏହି ମାମଲାରେ ନିଜ ପକ୍ଷ ରଖି କହିଛନ୍ତି ଯଦି ତିହାର ଜେଲ୍ ସମ୍ଭବ ନ ହୁଏ ତେବେ ଏହି ସନ୍ତାସବାଦୀମାନଙ୍କୁ ପଞ୍ଜାବ ଓ ହରିଆନାରେ ଥିବା ଅତ୍ୟନ୍ତ ସୁରକ୍ଷିତ ଜେଲକୁ ସ୍ଥାନାନ୍ତର କରାଯାଇ ପାରିବ ଶାହା ଟେରୋରିଜିମ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ସନ୍ତାସବାଦକୁ ଦୃତ୍ ହସ୍ତରେ ଦମନ କରାଯିବ

ଆକି ଲକ୍ଷ୍ନୌଠାରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଓପି ସିଂହ କହିଛନ୍ତି ଗିରଫ୍ ହୋଇଥିବା ଏହି ଦୁଇ ସନ୍ତାସବାଦୀ କୁଲଗାଓଁର ସାହା ନୱାଜ୍ ଏବଂ ପୁଲଓ୍ୱାମାର ଅକିଲ ଅହମ୍ମଦ ମଲ୍ଲିକ ବୋଲି ଚିହ୍ନଟ କରାଯାଇଛି ଉଭୟ ସନ୍ତାସବାଦୀ ଗୋଷ୍ଠୀ ଜୈସ୍ ଇ ମହମ୍ମଦର ସଦସ୍ୟ ବୋଲି ସ୍ଟଚନା ମିଳିଛି ସନ୍ତାସବାଦୀ କାର୍ଯ୍ୟକଳାପରେ ସ୍ଥାନୀୟ ଯୁବବର୍ଗଙ୍କୁ ସାମିଲ କରିବା ଲାଗି ସେମାନେ ଯୋଜନା କରୁଥିଲେ

ଇଣ୍ଡିଆ ଶୋ ବେଙ୍ଗାଲ୍ୱରର ବାୟୁସେନା ବିମାନଘାଟୀଠାରେ ଚାଲିଥିବା ଏରୋ ଇଣ୍ଡିଆ ପ୍ରଦର୍ଶନୀର ତୂତୀୟ ଦିନରେ ଆଜି ବିମାନଗୁଡ଼ିକ ଚିତ୍ତାକର୍ଷକ ପ୍ରଦର୍ଶନ କରିବା ସହ ଆକାଶ ବକ୍ଷରେ ସାମର୍ଥ ପ୍ରତିପାଦନ କରିଛନ୍ତି

ଆମେରିକା ଫ୍ରାନ୍ସ ରୁଷ ଆଦି ଦେଶରେ ନିର୍ମିତ ବିମାନଗୁଡ଼ିକ ମଧ୍ୟ ଆକି କୌଶଳ ଓ ସାମର୍ଥ୍ୟ ପ୍ରଦର୍ଶନ କରିଥିଲେ ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଅବସରରେ ମିଳିତ ଯୋଜନା ବୁଝାମଣାପତ୍ର ସ୍ୱାକ୍ଷର ନୀତିଗତ ଭାଗିଦାରୀ ଏବଂ ବ୍ୟାବସାୟିକ ବୈଠକମାନ ଅନୁଷ୍ଠିତ ହେଉଛି ନବରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ଭାରତ ଇଲେକ୍ରୋନିକ୍ସ ଲିମିଟେଡ୍ ମହାକାଶ ଷେତ୍ର ପାଇଁ ଆବଶ୍ୟକ ସାମଗ୍ରୀ ଉତ୍ପାଦନ ନିମନ୍ତେ ଭାରତ୍ ଫୋର୍ଜ ସଂସ୍ଥା ସହିତ ନୀତିଗତ ଭାଗିଦାରୀ ସହଯୋଗ ଲାଗି ଏକ ରାଜିନାମା ସ୍ୱାକ୍ଷର କରିଛି

ସେହିଭଳି ଏସ୍ ପାଶ୍ଡେ ଓ ଡିବି ଶର୍ମା ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି